ଏହି ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଲୋକମାନେ ନିର୍ବାଚନ ହିଂସା ଓ ଅନ୍ୟାନ୍ୟ ଘଟଣାର ଫଟୋଚିତ୍ର ଉତ୍ତୋଳନ କରି ସମ୍ପୃକ୍ତ ଅଫିସରମାନଙ୍କ ନିକଟକୁ ପଠାଇପାରିବେ ଛତିଶଗଡ଼ର ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ୍ ସାହୁ କହିଛନ୍ତି ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନକୁ ନିର୍ଣ୍ଣିତ କରିବାରେ ଏହା ସହାୟକ ହେବ ସମ୍ପୃକ୍ତ ଅଫିସରମାନଙ୍କ ପାଖରେ ଭିଡ଼ିଓ ଚିତ୍ର ପହଞ୍ଚବା ପରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସେମାନେ ଏହାର ସମାଧାନ କରିବେ କେବଳ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସମୟରେ ଏହି ଆପ୍ କାର୍ଯ୍ୟ କରିବ ସୁଷମା ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଏକ ଶାନ୍ତିପୂର୍ଣ୍ଣ ନିରାପଦ ସାମ୍ବହିକ ତଥା ଅର୍ଥନୈତିକ ଦୂଷ୍ଟିର୍ ସ୍ୱଚ୍ଚଳ ଦେଶରେ ରୂପାନ୍ତରିତ ହେବାପାଇଁ ଆଫଗାନିସ୍ତାନର ଉଦ୍ୟମରେ ଭାଗିଦାର ହେବାକୁ ଭାରତ ପ୍ରତିଶ୍ରତିବଦ୍ଧ ରହିଛି ଚୀନ୍ ସହ ମିଳିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଫଗାନିସ୍ତାନର କ୍ରଟନୀତିଜ୍ଞମାନଙ୍କୁ ତାଲିମ୍ ଦେବାପାଇଁ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉହବରେ ବାର୍ତ୍ତା ଦେଇ ଶ୍ରୀମତୀ ସ୍ୱରାଜ କହିଛନ୍ତି ଭାରତ ଓ ଆଫଗାନିସ୍ତାନ ହେଉଛନ୍ତି ଦୁଇ ପଡ଼ୋଶୀ ଦେଶ ଓ ଘନିଷ୍ଠ ଭାଗିଦାର ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଆଫଗାନିସ୍ତାନର ଜନସାଧାରଣ ଓ ସରକାରଙ୍କ ଅଗ୍ରାଧିକାରକୁ ଭିଭିକରି ଆରମ୍ଭ ହୋଇଥିବା ବିକାଶ ଭାଗିଦାରୀ ଦୁଇ ଦେଶ ମଧ୍ୟରେ ବହୁମୁଖୀ ସହଯୋଗର ମ୍ରଖ୍ୟ ବିଷୟ ରହିଛି

ଶ୍ରୀମତୀ ସ୍ୱରାଜ କହିଛନ୍ତି ଆଫଗାନିସ୍ତାନର ଯୁବ ପିଢ଼ିର ବାସ୍ତବ ଶକ୍ତିକ୍ ଉପଯୋଗ କରିବାକ୍ ସର୍ବାଧକ ପ୍ରାଧାନ୍ୟ ଦିଆଯାଉଛି

ଗତ ଏପ୍ରିଲ୍ ମାସରେ ଚୀନ୍ର ୟୁହାନ୍ ଠାରେ ଚୀନ୍ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଥାବାର୍ତ୍ତାବେଳେ ଆଫଗାନିସ୍ତାନରେ ମିଳିତ ସହଯୋଗର ବୀଜ ବପନ ହୋଇଥିଲା ଖସୋଗି ଇନ୍ଭେଷ୍ଟିଗେସନ୍ ନିଖୋଜ ସାମ୍ବାଦିକ କମଲ ଖସୋଗିଙ୍କ ଅନ୍ତର୍ଦ୍ଧାନ ସଂକ୍ରାନ୍ତରେ ତଦନ୍ତ କରିବା ପାଇଁ ବ୍ରିଟେନ୍ ଫ୍ରାନ୍ସ ଓ ଜର୍ମାନୀ ଦାବି କରିଛନ୍ତି ଗତକାଲି ବ୍ରିଟେନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ବ୍ରିଟେନ୍ ବୈଦେଶିକ ମନ୍ତ୍ରୀ ଜେରେମି ହଙ୍କ ଫ୍ରାନ୍ୱର ବୈଦେଶିକ ମନ୍ତ୍ରୀ ଜିଆନ୍ ୟଭସ୍ ଲି ଡ୍ରିଆନ୍ ଏବଂ ଜର୍ମାନୀ ବୈଦେଶିକ ମନ୍ତ୍ରୀ ହେଇକୋ ମାସ୍ କହିଛନ୍ତି ସାଉଦିଆରବ ସାମ୍ବାଦିକ ଜମାଲଙ୍କ ଅନ୍ତର୍ଦ୍ଧାନ ପଛରେ ଯାହାର ହାତ ରହିଛି ତାକୁ ନିଶ୍ଚିତ ଲୋକଲୋଚନକୁ ଆଶିବାକୁ ହେବ

ଟର୍କିର ଅଧିକାରୀମାନେ କହୁଛନ୍ତି ସାଉଦିଆରବର ଦୂତାବାସ ଭିତରେ ଖସୋଗିଙ୍କୁ ହତ୍ୟା କରାଯାଇଥାଇ ପାରେ ତେଣେ ସାଉଦିଆରବ ପକ୍ଷରୁ ଗତକାଲି ଚେତାବନୀ ଦିଆଯାଇ କୁହାଯାଇଛି ଖସୋଗିଙ୍କ ନିଖୋଜ ଘଟଣାକୁ ନେଇ ଯଦି ସେ ଦେଶ ଉପରେ କଟକଣା ଜାରି କରାଯାଏ ତା'ହେଲେ ତାର କଡ଼ା ଜବାବ ଦିଆଯିବ ପୁରୀ ସ୍କାଇଓ୍ଠାକ୍ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିକାଶ ମନ୍ତ୍ରୀ ହରଦୀପ ପୁରୀ ଆଜି ଦିଲ୍ଲୀ ନାଗରିକମାନଙ୍କ ପାଇଁ ବିଶ୍ୱ ସ୍ତରୀୟ ପାଦଚଲା ରାସ୍ତାକୁ ଉତ୍ସର୍ଗ କରିବେ ଦିଲ୍ଲୀ ଉପ ରାଜ୍ୟପାଳ ଅନିଲ ବୈକାଲ୍ ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ରହିବେ

ପିଏମ୍ ଅଏଲ୍ ଚାରୋଟିଯାକ ମହାନଗରୀରେ ତେିଳ ମୂଲ୍ୟ ବୃଦ୍ଧି ପାଇଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ତେିଳ କମ୍ପାନୀଗୁଡ଼ିକର ମୁଖ୍ୟମାନଙ୍କ ସହ ଏକ ବୈଠକରେ ଆନ୍ତର୍ଜାତିକ ତେିଳ ମୂଲ୍ୟର ସମୀକ୍ଷା କରିଛନ୍ତି ଆନ୍ତର୍ଜାତିକ ତେିଳ ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ଦେଶରେ ତେିଳ ମୂଲ୍ୟ ବୃଦ୍ଧି ପାଉଛି ଚଳିତ ମାସ ପ୍ରାରମ୍ଭରେ ଅର୍ଥମନ୍ତ୍ରୀ ଅରୁଣ କେଟ୍ଲୀ ତୈଳ ଉପରେ ଅବକାରୀ ଶୁଳ୍କ ଲିଟର ପିଛା ଦେଡ଼ ଟଙ୍କା ଲେଖାଏଁ କମ୍ କରିଥିଲେ

ବୈଠକରେ ପେଟ୍ରୋଲିୟମ୍ ମନ୍ତ୍ରୀ ନରେନ୍ଦ୍ର ପ୍ରଧାନ ନୀତି ଆୟୋଗ ଉପାଧ୍ୟକ୍ଷ ଡକୁର ରାଜୀବ କୃମାର ଓ ନୀତି ଆୟୋଗ ସିଇଓ ଅମିତାଭ୍ କାନ୍ତ ଉପସ୍ଥିତ ଥିଲେ

ସେ କହିଛନ୍ତି ସନ୍ତାସବାଦ ବିରୃଦ୍ଧରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାପାଇଁ ଉଭୟ ଜାତିସଂଘ ଓ ବିଶ୍ୱ ସମ୍ପ୍ରଦାୟ ଲାଗି ଏହା ପ୍ରକୃଷ୍ଟ ସମୟ ନ୍ତଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ଡିଫେନ୍ସ୍ କଲେଜଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ଉଗ୍ରବାଦ ସନ୍ତାସବାଦ ସାମ୍ପ୍ରଦାୟିକତା ମହିଳାମାନଙ୍କ ପ୍ରତି ହିଂସା ଓ ସେହିଭଳି ଆହୁରି ଅନେକ ହିଂସାତ୍କକ କାର୍ଯ୍ୟ ବିର୍ଦ୍ଧରେ ସମ୍ମିଳିତ ପଦକ୍ଷେପ ନିଆଯିବା ଆବଶ୍ୟକ

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡକ୍ଟର କଲାମ୍ କଣେ ଅନନ୍ୟ ସାଧାରଣ ଶିକ୍ଷକ ଅଭ୍ରତ ପ୍ରେରଣାଦାୟୀ ଓ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ ସେ କହିଛନ୍ତି ଡକ୍ଟର କଲାମ୍ ସମସ୍ତ ଭାରତୀୟଙ୍କ ହୃଦୟରେ ବାସ କର୍ଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଡକ୍କର କଲାମ୍ କଣେ ଦୂରଦୃଷ୍ଟିସମ୍ପନ୍ନ ବୈଜ୍ଞାନିକ ଥିଲେ ଓ ଲୋକମାନଙ୍କ ରାଷ୍ଟ୍ରପତି ଥିଲେ ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧିରେ ତାଙ୍କର ଅବଦାନ ଅତ୍ନଳନୀୟ ବୋଲି ସେ କହିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ କର୍ଷେଲ୍ ରାଜ୍ୟବର୍ଦ୍ଧନ ରାଠୋଡ୍ କହିଛନ୍ତି ଡକୁର କଲାମ୍ ଜଣେ ବୈଜ୍ଞାନିକ ଦୂରଦୂଷ୍ଟିସମ୍ପନ୍ନ ବ୍ୟକ୍ତି ଓ ନେତା ଥିଲେ ସେ କହିଛନ୍ତି ଭାରତର ମିଶାଇଲ୍ ମ୍ୟାନ୍ ଭାବେ ପରିଚିତ ଡକ୍କର କଲାମ୍ ହଜାର ହଜାର ଯ୍ରବକଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିଥିଲେ ଓ ଭାରତକୁ ଏହାର ଉନ୍ତି ପଥରେ ଆଗେଇ ନେଇଥିଲେ

କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଆଜି ନୂଆଦିଲ୍ଲୀରେ ଆୟୋଜିତ ଉହବରେ ଉଦ୍ବୋଧନ ଦେବେ ବିଭିନ୍ନ ରାଜ୍ୟରୁ ମହିଳା କୃଷକ ମହିଳା ଉଦ୍ୟୋଗୀ କୃଷି ସଙ୍ଗଠନ କୃଷି ବିଜ୍ଞାନୀ ଓ ଗବେଷକମାନେ ଏହି ଉତ୍ସବରେ ଯୋଗଦେବେ

ତଳି ରୋପଣ ପାଣି ମଡ଼ାଇବା ଜଳସେଚନ ସାର ସିଞ୍ଚନ ଶସ୍ୟ ସୁରକ୍ଷା ଫସଲ ଅମଳ ତଥା ଶସ୍ୟ ଭଣ୍ଡାରଣ କ୍ଷେତ୍ରରେ ମହିଳାମାନଙ୍କର ଯଥେଷ୍ଟ ଅବଦାନ ରହିଛି

ଅବସରପ୍ରାପ୍ତ ପୁଲିସ୍ ଅଧିକାରୀ ଗ୍ରଲାମ ମହମ୍ମଦ ଆହତ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା କରାଯାଉଛି ସନ୍ତାସବାଦୀମାନଙ୍କୁ ଧରିବା ପାଇଁ ସେହି ଅଞ୍ଚଳକୁ ଘେରଉ କରାଯାଇଛି

ଗଡ଼କରୀ କେନ୍ଦ୍ର ରାଜପଥ ଜାହାଜ ନିର୍ମାଣ ଓ ନଦୀ ବିକାଶ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି ବିକାଶ ପାଇଁ ଆଦିବାସୀ ଲୋକମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇଦେବା ସରକାରଙ୍କ କର୍ତ୍ତବ୍ୟ ସେ କହିଛନ୍ତି ବିକାଶପାଇଁ ଉପଯୁକ୍ତ ଦୂରଦୃଷ୍ଟିର ଆବଶ୍ୟକତା ରହିଛି ନାଗପୁରରେ ଗତକାଲି ଏକଲବ୍ୟ ଏକଲ୍ ବିଦ୍ୟାଳୟର ଡିକିଟୀକରଣ ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗଡ଼କରୀ ଏହା କହିଛନ୍ତି

ରାଷ୍ଟ୍ରପତିଙ୍କ ଆଇନ୍ ପରାମର୍ଶଦାତାମାନେ ସେମାନଙ୍କ ଯୁକ୍ତି ଉପସ୍ଥାପନ କରିଛନ୍ତି ଏବଂ ନିର୍ବାଚନ କମିଶନ୍ଙ୍କ ଓକିଲ ଗତକାଲି ଅପରାହୁରେ ପ୍ରଥମ ଶୁଣାଣି ବେଳେ ଜବାବ ଦାଖଲ କରିଛନ୍ତି ବିଦାୟୀ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍ଙ୍କ ନେତୃତ୍ୱାଧୀନ ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଲଦୀପ ପିପିଏମ୍ ସମର୍ଥକମାନଙ୍କ ଅଭିଯୋଗ ଆଧାରରେ ଗତ ସପ୍ତାହରେ ଅଭିଯୋଗ ଦାଖଲ କରିଥିଲା ପିପିଏମ୍ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ଅନେକ ଭୋଟ ଗ୍ରହଣ କେନ୍ଦ୍ରରେ ଜବରଦଖଲ କରାଯାଇଛି ଓ ଅଧିକାଂଶ ଲୋକ ଭୋଟ ଦେଇ ପାରିନଥିବା ଭଳି ଘଟଣା ବ୍ୟାପକ ସ୍ଥାନରେ ଘଟିଛି ପ୍ରଥମଥର ପାଇଁ ସେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଏକ ପ୍ରହସନରେ ପରିଣତ ହୋଇଥିବା ପାର୍ଟି ପକ୍ଷର୍ ଦାବି ହୋଇଛି